ଯୋଗଦେଲେ ଦୁଇ କେନ୍ଦ୍ରମନ୍ତ୍ରୀ

କେନ୍ଦ ମନ୍ତୀ ଗିରିରାଜ ସିଂହ ଏଥିରେ ମ୍ରଖ୍ୟ ଅତିଥଭାବେ ଯୋଗଦେଇ ନାଗରିକତା ସଂଶୋଧନ ଆଇନ ଦେଶର ମଙ୍ଙଳ ପାଇଁ ଉଦିଷ ବୋଲି କହିଛନ୍ତି ଏହାଦ୍ୱାରା କୌଣସି ଭାରତୀୟ ନିଜର ନାଗରିକତା ହରାଇବେ ନାହଁ

ବେପର୍ରଆ ଗାଡ଼ିଚାଳନା ସଡ଼କ ସ୍ରରକ୍ଷା ନିୟମ ଉଲୁଘ୍ନ ଏବଂ ଲୋକମାନଙ୍କର ଅସାବଧାନତା ଯୋଗୁଁ ସଡ଼କ ଦୂର୍ଘଟଶା ଘଟ୍ରଥିବାବେଳେ ଏଥିରେ ବହ ଧନ ଜୀବନ ହାନି ହେଉଛି

ତେଣୁ ଏକ ଦୁର୍ଘଟଶା ମୁକ୍ତ ସମାଜ ପାଇଁ ସମସ୍ତଙ୍କୁ ସଂକ୍ବବଦ୍ଧ ହେବା ନେଇ ଆହ୍ୱାନ କରିଛନ୍ତି ଏହି ଅବସରରେ ରାଜଧାନୀ ଭୁବନେଶ୍ୱର କଟକ ସମେତ ରାଜ୍ୟର ବିଭିନ୍ନ ସ୍ରାନରେ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି

ସର୍ବବୃହତ୍ ମୁକ୍ତାକାଶ ରଙ୍ଙମଞ ବରଗଡ ଧନ୍ଯାତ୍ରା ଗତକାଲି ଶେଷ ହୋଇଛି

ସେମାନେ ବ୍ୟବସାୟୀମାନଙ୍କ ମାଡ ମାରିବା ସହ ସେମାନଙ୍କ ଜିନିଷପତ୍ର ଭାଙ୍ଗିଦେଇଥିଲେ